ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦକ୍ଷିଣକୋରିଆ ସହ ସାମରିକ ଭାଗିଦାରୀ ସମ୍ପର୍କକୁ ମଜବୁତ୍ କରିବା ପାଇଁ ତାଙ୍କ ସରକାର ଗୁରୁତ୍ୱ ଦେଉଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜାଏ ଇନ୍ଙ୍କ ମଧ୍ୟରେ ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରତିନିଧିଷ୍ଠରୀୟ କଥାବାର୍ତ୍ତା ପରେ ଏହି ରାଜିନାମାଗୁଡିକ ସ୍ୱାକ୍ଷରିତ ହୋଇଛି ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ସହ ଏକ ମିଳିତ ସାମ୍ଭାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କୋରିଆର ଅଭିବୃଦ୍ଧି ଭାରତ ପାଇଁ ପ୍ରେରଣା ସେ କହିଛନ୍ତି ଦକ୍ଷିଣ କୋରିଆ କମ୍ପାନୀଗୁଡିକର ଉଚ୍ଚମାନର ଉତ୍ପାଦ ପାଇଁ ପ୍ରତିଶ୍ରତିବଦ୍ଧତା ଭାରତୀୟମାନଙ୍କ ମନରେ ଆସ୍ଥା ସୂଷ୍ଟି କରିଛି ଫଳରେ କୋରିଆ ଉତ୍ପାଦଗୁଡିକ ଭାରତରେ ଲୋକପ୍ରିୟତା ହାସଲ କରିଛି କୋରିଆ ଉପଦୀପରେ ସାମ୍ପ୍ରତିକ ସ୍ଥଟଣାବଳୀଗୁଡିକ ଉପରେ ବିଶ୍ୱବାସୀଙ୍କ ଦୃଷ୍ଟି ରହିଥିବା କଥା ଦର୍ଶାଇ ଶ୍ରୀମୋଦି କହିଛନ୍ତି ସେହି ଅଞ୍ଚଳରେ ଉତ୍ତେକନା ହ୍ରାସ କରିବା ପାଇଁ ଭାରତ ସବୁପ୍ରକାର ସହାୟତା କରିବ ସେ କହିଛନ୍ତି ଦୁଇ ଦେଶ ମଧ୍ୟରେ ସାମରିକ ଭାଗୀଦାରୀ ସମ୍ପର୍କକୁ ଆହୁରି ମଜବୁତ କରିବା ଏବଂ ଦୁଇଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ସର୍ବୋଚ୍ଚସ୍ତରରେ ପହଞ୍ଚାଇବା ପାଇଁ ସେମାନେ ଏକମତ ହୋଇଛନ୍ତି ଦକ୍ଷିଣକୋରିଆ ରାଷ୍ଟ୍ରପତି ଅର୍ଥନୈତିକ ସହଯୋଗ ବୃଦ୍ଧି ପାଇଁ ଉଭୟ ଦେଶ ରାଜି ହୋଇଛନ୍ତି

ଶ୍ରୀ ମୁନ୍ କହିଛନ୍ତି ଦୁଇଦେଶର ଲୋକମାନଙ୍କ ସମୂଦ୍ଧି ଏବଂ ଶାନ୍ତି ତଥା ଚତ୍ର୍ଥ ଶିଳ୍ପ ବିପୁବ ପାଇଁ ସେ ରାଜି ହୋଇଛନ୍ତି ଶ୍ରୀ ମୁନ୍ ଗତବର୍ଷ ଦକ୍ଷିଣ କୋରିଆର ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ଚାରିଦିନିଆ ଭାରତଗ୍ରରେ ଆସି ନିଜ ପତ୍ନୀଙ୍କ ସହ ଗତ ରବିବାରଦିନ ନୂଆଦିଲ୍ଲୀରେ ପହଞ୍ଚଥିଲେ ଆଜି ସକାଳେ ତାଙ୍କୁ ରାଷ୍ଟ୍ରପତିଭବନରେ ପାରମ୍ପରିକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା

ଦୁଇଜଣ ଯାକ ମୃତ ସନ୍ତାସବାଦୀଙ୍କୁ ଚିହ୍ନଟ କରାଯାଇଛି ଜଶଙ୍କ ନାମ ହେଉଛି ଅହଜ୍ଞଦ ସେଖ ଏବଂ ସେ ସୋଫିଅନର ନିବାସୀ ଏବଂ ବାବର ନାମକ ସନ୍ତାସବାଦୀ ହେଉଛି ପାକିସ୍ତାନର ସେନାବାହିନୀ ସ୍ୱତନ୍ତ କାର୍ଯ୍ୟାନୁଷ୍ଠାନ ଗୋଷ୍ଠୀ ପୋଲିସ ବାହିନୀ ଓ ସିଆରପିଏଫର ମିଳିତ ବାହିନୀ ପକ୍ଷରୁ ଆଜି ସକାଳୁ କୁନ୍ଦାଲାନ ଗାଁକୁ ଘେରାଉ କରି ଖାନତଲାସୀ ଚାଲିଥିଲାବେଳେ ଦୁଇପକ୍ଷ ମଧ୍ୟରେ ଗୁଳିଗୋଳା ବିନିମୟର ସ୍ତ୍ରପାତ ହୋଇଥିଲା

ବିଭିନ୍ନ କ୍ଷେତ୍ରଗୁଡିକ ପାଇଁ ଉପଲହ୍ଧ ପାର୍ଷିକୁ ବିନିଯୋଗ କରି ପ୍ରତ୍ୟେକ କ୍ଷେତ୍ରର କାର୍ଯ୍ୟକ୍ରମଗୁଡିକୁ ପ୍ରାଥମିକତା ଭିତରେ ସମ୍ପୂର୍ଣ୍ଣ କରିବା ପାଇଁ ସେ ସ୍ଥାନୀୟ ପ୍ରଶାସନକୁ ପରାମର୍ଶ ଦେଇଛି ଠିକଣା ସମୟରେ ସଡକ ପଥ ଓ ପୋଲ ନିର୍ମାଣ ପ୍ରକଳ୍ପ ଗୁଡିକ ସମ୍ପର୍ଷ୍ଣ କରିବା ପାଇଁ ମଧ୍ୟ ରାଜ୍ୟପାଳ ପରାମର୍ଶ ଦେଇଛି ଶ୍ରୀ ଭୋରା ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧ୍ୟମାନଙ୍କୁ ଲେହ ଠାରେ ସକାଳେ ସାକ୍ଷାତ କରିଥିଲେ ପ୍ରତ୍ୟେକ କ୍ଷେତ୍ରରେ ଦ୍ୱିତୀୟ ଉନ୍ୟନ ଓ କଲ୍ୟାଣମ୍ବଳକ କାର୍ଯ୍ୟ ଲଦାଖ ଅଞ୍ଚଳରେ ହାତକ୍ ନେବା ପାଇଁ ରାଜନୈତିକ ଦଳ ନିର୍ବିଶେଷରେ ସବୁ ଦଳଗୁଡିକ ରାଜ୍ୟପାଳଙ୍କୁ କହିଛନ୍ତି ଲେହାରେ ପହଞ୍ଚବା ପରେ ଶ୍ରୀଭୋରା ଦଲାଇଲାମାଙ୍କ ସାକ୍ଷାତ କରିଥିଲେ ଉଭୟେ ଲଦାଖ ଏବଂ ତିବତୀୟ ସଂସ୍କୃତି ଉପରେ ଆଲୋଚନା କରିଥିଲେ ରାଜନାଥ ସିଲଙ୍ଗ୍ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଉତ୍ତର ପୂର୍ବାଞ୍ଚଳରେ ନିଯୁକ୍ତି ଓ ରୋଜଗାର ସୃଷ୍ଟି ପ୍ରତି ପ୍ରାଥମିକତା ଦିଆଯିବା ଆବଶ୍ୟକତା ରହିଛି ସେ କହିଛନ୍ତି ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବେସରକାରୀ ପୁଞ୍ଜିନିବେଶକାରୀମାନଙ୍କ ପାଇଁ ସୁହାଇଲା ଭଳି ପରିବେଶ ସୃଷ୍ଟି କଲେ ପୁଞ୍ଜିନିବେଶକାରୀମାନେ ନିରାପଦ ଅନୁଭବ କରିବେ ଫଳରେ ସେମାନଙ୍କର ସମସ୍ୟାର ସମାଧାନ ହେବ

ସେ କହିଛନ୍ତି ଉତ୍ତର ପୂର୍ବାଞ୍ଚଳର ପ୍ରତ୍ୟେକ ରାଜ୍ୟରେ ବିକାଶ ପାଇଁ କିଛି ନ କିଛି ସ୍ୱତନ୍ତ୍ର କ୍ଷମତା ରହିଛି ଆମକୁ ଏହି ସ୍ୱତନ୍ତ୍ର କ୍ଷମତାକୁ ଚିହ୍ନଟ କରି ଫଳପ୍ରଦ ରୂପାୟନ ସହ ଯୋଜନା ପ୍ରସ୍ତୁତ କରିବ ମିଶନ ଅଭିମୁଖ୍ୟର ସହ ପ୍ରଗତି ପାଇଁ କାମ କରିବାକୁ ଶ୍ରୀ ସିଂହ ଉତ୍ତର ପୂର୍ବାଞ୍ଚଳର ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଆହ୍ୱାନ ଜଣାଇଛନ୍ତି

ସାରା ବିଶ୍ୱରେ ଚହଳ ସୃଷ୍ଟି କରିଥିବା ଏହି ଚାଞ୍ଚଲ୍ୟକର ଉଦ୍ଧାର କାର୍ଯ୍ୟ ଅତି ଚମତ୍କାରଭାବେ ସମ୍ପର୍ଶ୍ଣ ହୋଇଛି

ଡବୂସିଡି ଇନକମ୍ ଟ୍ୟାକୁ ପତ୍ନୀ ଓ କନ୍ୟାମାନଙ୍କୁ ଦିଆଯାଇଥିବା ଉପହାର ଉପରେ ଯେପରି ଶୁଳ୍କ ନ ଲାଗିବ ସେଥିପାଇଁ ଆୟକର ନିୟମରେ ଉପଯୁକ୍ତ ସଂଶୋଧନ କରିବା ପାଇଁ ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀ ମେନକା ଗାନ୍ଧୀ ଅର୍ଥମନ୍ତ୍ରୀ ପିୟୁଷ ଗୋଏଲଙ୍କୁ କହିଛନ୍ତି

ଶ୍ରୀମତୀ ଗାନ୍ଧୀ କହିଛନ୍ତି ଏହି ଆଇନ କାରଣରୁ ସ୍ୱାମୀ ଓ ଶ୍ୱଶୁର ପରିବାରର ମହିଳାମାନଙ୍କ ନାଁରେ ସମ୍ପତ୍ତି ହସ୍ତାନ୍ତର କରିବା ପାଇଁ ଭୟ କରୁଛନ୍ତି କାରଣ ସେହି ସମ୍ପତ୍ତି ଉପରେ ଆୟକର ଦେବାକୁ ପଡିବ

ଆସନ୍ତାକାଲି ମସ୍କୋ ଇଂଲଣ୍ଡ ଓ କ୍ରୋଏସିଆ ମଧ୍ୟରେ ଦ୍ୱିତୀୟ ମୁକାବିଲା ହେବ ଏବଂ ଆସନ୍ତା ରବିବାର ଦିନ ମସ୍କୋରେ ଫାଇନାଲ ମ୍ୟାଚ ଖେଳାଯିବ

ପ୍ରାଦେଶିକ ରାଜ୍ୟପାଳଙ୍କ ମୁଖପାତ୍ର ଅତୁଲା ଖୋଜ୍ଞାନୀ କହିଛନ୍ତି ଆଫଗାନ ନିରାପତ୍ତା ବାହିନୀର ଏକ ଗାଡି ନିକଟରେ ଆତ୍ମଘାତୀ ଜଣକ ନିଜ ଦେହରେ ଖଞ୍ଜି ଥିବା ବୋମାକୃ ବିସ୍ଫୋରଣରେ ଉଡାଇ ଦେଇଥିଲା